ଷ୍ଟାର୍ଟ୍ଅପ୍ ଗୁଡ଼ିକ ପାଇଁ ବହୁ ପ୍ରୋସାହନର ଘୋଷଣା କରାଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସନ୍ତା ତିନି ବର୍ଷ ଭିତରେ ଦୁଇ କୋଟି ବାସଗୃହ ଯୋଗାଇ ଦିଆଯିବାର ପ୍ରସ୍ତାବ ରହିଛି

କଂଗ୍ରେସ ବଜେଟ୍ର ସମାଲୋଚନା କରିଛି

ଆସନ୍ତାକାଲି ଲିଡ୍ସ୍ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତାର ଶେଷ ଲିଗ୍ ମ୍ୟାଚ୍ ଖେଳିବ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ୍କୁ ଆଜି ଉପସ୍ଥାପନ କରିଛନ୍ତି ମୌଳିକ ଢାଞ୍ଚା ବିକାଶ ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ସମ୍ଭଳିତ ଅର୍ଥନୀତିରେ ପରିଣତ କରିବା କୃଷକମାନଙ୍କର କଲ୍ୟାଣ ଓ ଜଳ ସୁରକ୍ଷା ବଜେଟ୍ର ମୁଖ୍ୟ ବିଷୟ ରହିଛି ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବାକ୍ ଅର୍ଥମନ୍ତ୍ରୀ ଦୂଢ଼ ମତପୋଷଣ କରିଛନ୍ତି

ଏହା ମଧ୍ୟରେ ବାସ୍ତବିକ ଓ ସାମାଜିକ ମୌଳିକ ଡାଞ୍ଚା ଡିକିଟାଲ୍ ଇଣ୍ଡିଆ ଦେଶକୁ ପ୍ରଦୃଷଣ ମୁକ୍ତ କରିବା ଏମ୍ଏସ୍ଏମ୍ଇ ଉପରେ ଗୁରୁତ୍ୱ ସହ ମେକ୍ ଇନ୍ ଇଣ୍ଡିଆ ଗଠନ ଷ୍ଟାଟ୍ ଅପ୍ ପ୍ରତିରକ୍ଷା ଉତ୍ପାଦନ ଅଟୋମୋବାଇଲ୍ ଇଲେକ୍ଟ୍ରୋନିକ୍ୱ ଓ ଚିକିହା ଯନ୍ତ୍ରପାତି ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଶିଳ୍ପ କରିଡ଼ର ମାଲପରିବହନ କରିଡ଼ର ଭାରତମାଳା ଓ ସାଗରମାଳା ପ୍ରକଳ୍ପ ଜଳ ମାର୍ଗ ବିକାଶ ଓ ଉଡ଼ାଣ ଯୋଜନା ଆଦି ମାଧ୍ୟମରେ ସମସ୍ତ ପ୍ରକାରର ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପ୍ରତି ଏଥିରେ ଗୁରୁତ୍ୱ ଦିଆଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଦୁଇ କୋଟି ବାସ ଗୃହ ଯୋଗାଇ ଦିଆଯିବ ସରକାର ଆସନ୍ତା ପାଞ୍ଚ ବର୍ଷ ଭିତରେ ହର୍ ଘର୍ ଜଳ ଯୋଜନାକୁ ନିଶ୍ଚିତ କରିବେ ଅର୍ଥମନ୍ତ୍ରୀ କହିଛନ୍ତି ସରକାର ଅନ୍ତୋଦୟ ଯୋଜନାକୁ ତାଙ୍କର ମୁଖ୍ୟ କାର୍ଯ୍ୟକ୍ରମରେ ସ୍ଥାନ ଦେଇଛନ୍ତି ଏଥିରେ ଗ୍ରାମ ଗରିବ ଓ କୃଷକମାନଙ୍କ କଲ୍ୟାଣକୁ ଧ୍ୟାନ ଦିଆଯାଇଛି ବଜେଟ୍ରେ କୃଷି ମୌଳିକ ତାଞ୍ଚାରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ରହିଛି ମହ୍ୟପାଳନ ଓ ମହ୍ୟଜୀବୀ ସମ୍ପ୍ରଦାୟ ପ୍ରତି ଆଲୋକପାତ ସହ ସରକାର ପ୍ରଧାନମନ୍ତ୍ରୀ ମହ୍ୟସମ୍ପଦା ଯୋଜନାର ଘୋଷଣା କରିଛନ୍ତି ଏହି ଯୋଜନାରେ ମହ୍ୟପାଳନ ବିଭାଗ ମହ୍ୟପାଳନ ପରିଚାଳନା ଡାଞ୍ଚାର ଗଠନ କରିବ ପାରମ୍ପରିକ ହସ୍ତ ଶିଳ୍ପୀ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ସମାଗ୍ରୀକୁ ଆନ୍ତର୍ଜାତିକ ବଜାର ସହ ଯୋଡ଼ିବା ପାଇଁ ଏକ ମିଶନ୍ ଆରମ୍ଭ କରାଯିବ ସରକାର ଷ୍ଟାର୍ଟ୍ଅପ୍ଗୁଡ଼ିକ ପାଇଁ ଅନେକ ଘୋଷଣା କରିଛନ୍ତି ଇତିମଧ୍ୟରେ ବାର୍ଷିକ ଦୁଇ କୋଟି ଟଙ୍କାରୁ କମ୍ ଆୟସ୍ଥଳେ ବ୍ୟକ୍ତିଗତ ଆୟକର ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ

ସିକାରେଟ୍ ତମାଖୁ ବିଡ଼ି ଓ ତତ୍ସମ୍ୟନ୍ଧୀୟ ପଦାର୍ଥଗୁଡ଼ିକୁ ଏବେଠାରୁ ମୌଳିକ ଅବକାରୀ ଶୁଳ୍କ ଅଧୀନକୁ ଅଣାଯିବ ଜିଏସ୍ଟିକୁ ସରଳ କରିବା ପାଇଁ ବାର୍ଷିକ ପାଞ୍ଚକୋଟିରୁ କମ୍ କାରବାର କରୁଥିବା ଟିକସ ଦାତାମାନଙ୍କୁ ତିନି ମାସରେ ଥରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ଏକ ସମ୍ପୂର୍ଣ୍ଣ ସ୍ୱୟଂକୃତ କିଏସ୍ଟି ଫେରସ୍ତ ବ୍ୟବସ୍ଥା ଲାଗୁ କରାଯିବାକୁ ବଜେଟ୍ରେ ପ୍ରସ୍ତାବ ରହିଛି

ଆକାଶବାଣୀ ସହ ସାକ୍ଷାତକାରରେ ସେ କହିଛନ୍ତି ସରକାର ଏ ଦିଗରେ ନୀତିରେ ସଂସ୍କାର ଆଣୁଛନ୍ତି ଅର୍ଥନୈତିକ ସର୍ବେକ୍ଷଣ ବଜେଟ୍ ଓ ସରକାରଙ୍କ ନୀତି ମଧ୍ୟରେ ସାମଞ୍ଜସ୍ୟ ଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ କହିଛନ୍ତି ଭାରତରେ ଆଚରଣଗତ ଅର୍ଥନୀତି ପ୍ରକୃତରେ କାର୍ଯ୍ୟ କରୁଛି ବୋଲି ସ୍ୱଷ୍ଟ ହୋଇଯାଇଛି ପୂର୍ବରୁ ଏକ ସାମ୍ଭାଦିକ ସମ୍ମିଳନୀରେ ମନ୍ତ୍ରୀ କହିଥିଲେ ଷ୍ଟାର୍ଟ୍ଅପ୍ ଗୁଡ଼ିକୁ ସମ୍ପର୍ଣ୍ଣ ଟିକସ ରିହାତି ଦିଆଯାଇଛି ଯାହାପାଇଁ ସେମାନେ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିପାରିବେ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଦ୍ରା ଯୋଜନାରେ ଏକ ଲକ୍ଷ ଟଙ୍କା ଲେଖାଏଁ ବ୍ୟବସାୟ ପାଇଁ ପାଇପାରିବେ ସେମାନଙ୍କ ଲାଗି ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଓଭର ଡ୍ରାଫ୍ ସୁବିଧା ମଧ୍ୟ କରାଯାଇଛି

ଲୋକସଭାରେ ବଜେଟ୍ ଉପସ୍ଥାପନ ହେବା ପରେ ରାଜ୍ୟସଭାରେ ଅଳ୍ପ ସମୟ ପାଇଁ ବଜେଟ୍ ଉପସ୍ଥାପନ ଲାଗି ବୈଠକ ବସିଥିଲା ପରେ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ପିଏମ୍ ବଜେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆଜିର ଏହି ବଜେଟ୍ ଏକ ବିଂଶ ଶତାବ୍ଦୀରେ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ସେ କହିଛନ୍ତି ଏଥିରେ ମଧ୍ୟବିତ୍ତ ବର୍ଗ ଯୁବପିଢ଼ି ଓ ଗରିବମାନଙ୍କ ପ୍ରତି ଧ୍ୟାନ ଦିଆଯାଇଛି ଯାହା ସେମାନଙ୍କ ପାଇଁ ଏକ ଉତ୍କଳ ଭବିଷ୍ୟତ ଆଣିଦେବ ଶ୍ରୀ ମୋଦୀ କହିଛନ୍ତି ନବ ଭାରତ ପାଇଁ ବଜେଟ୍ ଦେଶର କୃଷି କ୍ଷେତ୍ରର ରୂପାନ୍ତରଣ ପାଇଁ ଏକ ରୂପରେଖ ଦେଇଛି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଏହି ବଜେଟ୍ ମାଧ୍ୟମରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ଓ ଟିକସର ତାଞ୍ଚା ସରଳ ହେବା ସହିତ ଆଧୁନିକ ମୌଳିକ ଡାଞ୍ଚାର ନିର୍ମାଣ ହୋଇପାରିବ

ସେ କହିଛନ୍ତି ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ ଯେଉଁଥିରେ ଭାରତର ସାମାଜିକ ଅର୍ଥନୈତିକ ରୂପାନ୍ତରଣ ପ୍ରତି ଆଲୋକପାତ କରାଯାଇଛି ସେ କହିଛନ୍ତି ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସ ମନ୍ତରେ ଅନୁପ୍ରାଣିତ ହୋଇ ପ୍ରସ୍ତୁତ ହୋଇଥିବା ଏହି ବଜେଟ୍ରେ କେବଳ ନବ ଭାରତ ଗଠନ ପାଇଁ ଭିଜନ ସ୍ଥାନ ପାଇ ନାହିଁ ଏଥିରେ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିବା ପ୍ରତି ଆଲୋକପାତ କରାଯାଇଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବଜେଟ୍କୁ ଉନ୍ନତ ବଜେଟ୍ର ଆଖ୍ୟା ଦେଇଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଦେଶକୁ ପାଞ୍ଚ ଲକ୍ଷ କୋଟି ଡଲାର ସମ୍ଭଳିତ ଅର୍ଥନୀତିରେ ପରିଣତ କରିବା ସ୍ୱପ୍କୁ ସାକାର କରିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି ସେ କହିଛନ୍ତି ବିଦେଶୀ ପୁଞ୍ଜିନିବେଶ ପାଇଁ ରାସ୍ତା ପ୍ରଶସ୍ତ କରାଯାଇଛି ଓ ଦେଶୀୟ ପୁଞ୍ଜିନିବେଶ ପାଇଁ ପ୍ରୋହାହନର ବ୍ୟବସ୍ଥା ରଖାଯାଇଛି ଶ୍ରୀ ଜାଭଡେକର କହିଛନ୍ତି ବଜେଟ୍ରେ ମୌଳିକ ଢାଞ୍ଚା ଓ ଗ୍ରାମାଞ୍ଚଳ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ସେ ପୁଣି କହିଛନ୍ତି ବଜେଟ୍ରେ କୃଷକ ଯୁବକଯୁବତୀ ଓ ମହିଳାମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ସହିତ ଅନୁସୁଚିତ କାତି ଉପକାତି ଓ ଅନ୍ୟାନ୍ୟ ପଛୁଆ ବର୍ଗପାଇଁ ଅଧିକ ଅର୍ଥ ବଙ୍କନ କରାଯାଇଛି ମନ୍ତ୍ରୀ କହିଛନ୍ତି ମଧ୍ୟବିତ୍ତ ବର୍ଗ ଉପରେ କୌଣସି ନୂଆ ଟିକସ ଲାଗ୍ର କରାଯାଇନାହିଁ ବରଂ ସେମାନଙ୍କୁ ଟିକସ ରିହାତି ଦିଆଯାଇଛି ପରିବହନ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ବିଦ୍ୟତ୍ ଯାନ ବ୍ୟବହାରକ୍ ଉତ୍ସାହିତ କରାଯିବା ଏବଂ ତତ୍ସମ୍ୟନ୍ଧୀୟ ମୌଳିକ ଡାଞ୍ଚା ପାଇଁ ପ୍ରୋହାହନ ଅର୍ଥନୀତିର ରୂପାନ୍ତରଣରେ ସହାୟତା କରିବ ପ୍ରଦ୍ୟଷଣ କମ୍ କରିବା ଓ ସ୍ଥାୟି ବିକାଶ ହାସଲ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି

ନୀତି ଆୟୋଗ ବଜେଟ୍ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କେନ୍ଦ୍ର ବଜେଟ୍କୁ ଏକ ଅନନ୍ୟ ସାଧାରଣ ବଜେଟ୍ ଭାବେ ବର୍ଷନା କରି ବେସରକାରୀ ପ୍ରଞ୍ଜିନିବେଶ ମାଧ୍ୟମରେ ଦେଶର ଅର୍ଥନୀତିକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ରାସ୍ତା ପ୍ରଶସ୍ତ କରିବ ବୋଲି କହିଛନ୍ତି ସେ କହିଛନ୍ତି ଅର୍ଥନୀତି ସମ୍ମୁଖୀନ ହେଉଥିବା ବଡ଼ ବଡ଼ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଏଥିରେ ସଫଳ ଉପାୟମାନ ଦିଆଯାଇଛି ନୀତିଶ ବଜେଟ୍ ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ର ବଜେଟ୍କୁ ସ୍ୱାଗତ କରିଛନ୍ତି ଅର୍ଥନୀତିକୁ ପାଞ୍ଚଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟକ୍ତ ସେ ପ୍ରଶଂସନୀୟ ବୋଲି ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ସ୍ୱଚ୍ଚ ଭାରତ ମିଶନ୍ର ସଂପ୍ରସାରଣ ଓ ଗ୍ରାମାଞ୍ଚଳରେ କଠିନ ବୈର୍ଜ୍ୟବସ୍ତୁ ପରିଚାଳନା ଦେଶରେ ସ୍ୱଚ୍ଚତା ଅଭିଯାନକୁ ଆଗକୁ ଆଗେଇ ନେବ

କଂଗ୍ରେସ ବଜେଟ୍ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ କହିଛନ୍ତି ଦେଶର ସାଧାରଣ ଲୋକମାନଙ୍କର ମତାମତ ନିଆ ନଯାଇ ଓ ଅର୍ଥନୀତିଜ୍ଞମାନଙ୍କର ମତାମତକୁ ଉପେକ୍ଷା କରାଯାଇ ବଜେଟ୍ ପ୍ରସ୍ତୁତ କରାଯାଇଛି ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ମଧ୍ୟାହ୍ନ ଭୋଜନ ଯୋଜନା ଓ ସ୍ୱାସ୍ଥ୍ୟସେବା ପ୍ରତି କ'ଣ ଅର୍ଥ ବଣ୍ଟନ କରାଯିବ ବଜେଟ୍ରେ ତାହାର ଉଲ୍ଲେଖ କରାଯାଇ ନାହିଁ